ତିତ୍ଲି ଘ୍ରର୍ଷିଝଡ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି

ପିଏମ ଏନଏଚଆରସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେଉଛନ୍ତି କାତୀୟ ମାନବିକ ଅଧିକାର କମିଶନ ଦୁର୍ବଳ ଶ୍ରେଣୀର ଲୋକମାନଙ୍କର ମୁଖପତ୍ର ଭାବେ କାର୍ଯ୍ୟ କରିଛି ଓ ଦେଶ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ସେ କହିଛନ୍ତି ଏନଏଚଆରସି ଭାରତକୁ ଏହାର ଅଭିବୃଦ୍ଧିରେ ସାହାଯ୍ୟ କରିଛି ନ୍ତଆଦିଲ୍ଲୀରେ ଜାତୀୟ ମାନବିକ ଅଧିକାର କମିଶନ ର ରୌପ୍ୟ ଜୟନ୍ତୀ ଉହବରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ସେ କହିଛନ୍ତି ଲୋକମାନଙ୍କର ମାନବିକ ଅଧିକାରର ସୁରକ୍ଷା ଦିଗରେ କମିଶନ ଅହରହ କାର୍ଯ୍ୟ କରିଆସିଛି

ସେ କହିଛନ୍ତି ଏଥିପାଇଁ କେନ୍ଦ୍ର ସରକାରଙ୍କର କାର୍ଯ୍ୟକ୍ରମ ଓ ନୀତି ମୁଖ୍ୟ ଭୂମିକା ଗ୍ରହଣ କରିଛି ଶ୍ରୀ ମୋଦି କହିଛନ୍ତି କରୁରୀକାଳୀନ ପରିସ୍ଥିତି ସମୟରେ ମାନବିକ ଅଧିକାରର ଘୋର ଲଘଂନ ହୋଇଥିଲା କିନ୍ତୁ ଏହାର ସୁରକ୍ଷା ପାଇଁ ଦେଶର ଜନସାଧାରଣ କଠୋର ପରିଶ୍ରମ କରିଥିଲେ ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର 'ସବ୍ କା ସାଥ ସବ୍ ବିକାଶ' ମନ୍ତରେ ବିଶ୍ୱାସ କରନ୍ତି ସମସ୍ତେ ସମ୍ମାନର ସହ ଜୀଇଁବା ପାଇଁ ଆୟଷ୍କା ଭାରତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଆହରି ଅନେକ ଯୋଜନା ସରକାର ହାତକୁ ନେଇଥିବାର ସେ ଜଣାଇଛନ୍ତି ସମସ୍ତଙ୍କୁ ନିଯୁକ୍ତି ଶିକ୍ଷା ଓ ସ୍ୱାସ୍ଥ୍ୟସେବାର ଲକ୍ଷ୍ୟ ନେଇ ସରକାର ଆଗକ୍ ଅଗ୍ରସର ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଏନଏଚଆରସି ଚେୟାରମ୍ୟାନ ଅବସରପ୍ରାପ୍ତ ବିଚାରପତି ଏଚଏଲ ଦତ୍ତୁ ଉଦ୍ବୋଧନ ଦେଇ କହିଛନ୍ତି ଅଧିକର୍ତ୍ତ ଅଧିକ ଲୋକଙ୍କ ସେମାନଙ୍କର ମାନବିକ ଅଧିକାର ପ୍ରଦାନ କରିବା ପାଇଁ କମିଶନ ଅହରହ କାର୍ଯ୍ୟ କରୁଛି ଏହି ଅବସରରେ ଶ୍ରୀମୋଦି ଏକ ଡାକଟିକେଟ ଓ ସ୍କେଶାଲ କଭର ଜାରି କରିଛନ୍ତି

ଏହି ଓ୍ୱେବସାଇଟ୍କୁ ଦିବ୍ୟାଙ୍ଗମାନେ ସହଜରେ ବ୍ୟବହାର କରିପାରିବେ ଏହି ଅବସରରେ ଯୋଗାଯୋଗ ମନ୍ତ୍ରୀ ମନୋଜ ସିହା ସେଠାରେ ଉପସ୍ଥିତ ଥିଲେ ପ୍ରେଜ୍ ସିଆଇସି ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ କହିଛନ୍ତି ଏକ ଗଣତନ୍ତ୍ରରେ ସ୍ଚଚନାର ଅଭାବ ଅପେକ୍ଷା ଅଧିକ ସୂଚନା ପ୍ରଦାନକୁ ସର୍ବଦା ପ୍ରାଧାନ୍ୟ ଦିଆଯାଏ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 ସରକାରୀ ସେବା କିଭଳି ଯୋଗାଇ ଦିଆଯାଉଛି ଓ ସର୍ବସାଧାରଣ କାର୍ଯ୍ୟ ଏବଂ କଲ୍ୟାଣମ୍ଭଳକ କାର୍ଯ୍ୟ କିଭଳି ଲାଗୁ କରାଯାଉଛି ତାହା ଜାଣିବା ମଧ୍ୟ ଲୋକମାନଙ୍କର ଅଧିକାର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 ଶ୍ରୀ କୋବିନ୍ଦ୍ କହିଛନ୍ତି ସର୍ବସାଧାରଣଙ୍କ ସମ୍ଭଳର ଦୁରୁପଯୋଗ କିମ୍ବା ସେ କ୍ଷେତ୍ରରେ ଦୁର୍ନୀତିକୁ ରୋକାଯାଇ ସେଗୁଡ଼ିକର ସଦୁପଯୋଗକୁ ନିର୍ଚ୍ଚିତ କରିବା ହେଉଛି ଏହାର ମୂଳଲକ୍ଷ୍ୟ ସେ କହିଛନ୍ତି ଇଣ୍ଟରନ୍ଟ୍ ଓ ଡିଜିଟାଲ୍ ଅର୍ଥନୀତି ଖଣିଗୁଡ଼ିକର ଆଗୁଆ ଇ ନିଲାମୀ ପାଇଁ ସହାୟତା କରୁଛି ସେଗୁଡ଼ିକ ସହାୟତାରେ ସରକାରୀ ଇ ବଜାର ପୋର୍ଟାଲ୍ ସୃଷ୍ଟି କରାଯାଇପାରିଛି ଏବଂ ସାମଗ୍ରୀ ଓ ସେବା ସଂଗ୍ରହ ସହଜ ହୋଇଛି

ସେ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହ ଅନେକ ଦ୍ୱିପକ୍ଷୀୟଆଞ୍ଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ଆଲୋଚନା କରିବେ ଭାରତ ଓ ଜାପାନ ମଧ୍ୟରେ ସ୍ୱତନ୍ତ ଭାଗିଦାରୀ ଓ ଆନ୍ତର୍ଜାତିକ ସହଯୋଗ ଢାଞ୍ଚା ଅନୁସାରେ ଏହି କଥାବାର୍ତ୍ତା ହେବ

ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଦୁଇଦେଶ ମଧ୍ୟରେ ଥିବା ପାରସ୍କାରିକ ସମ୍ପର୍କକୁ ମଜବୁତ୍ କରିବା ସହ ଉଭୟ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ସୁଦୃତ କରିବ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଓ ବିଶ୍ୱରେ ଶାନ୍ତି ଓ ସମୃଦ୍ଧିର ବିକାଶ ଲାଗି ଏହା ଭାରତ ଜାପାନ ଭିଜନକୁ ଆଗକ୍ତ ଆଗେଇ ନେବ ସ୍ୱଷମା ସ୍ୱରାଜ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ କହିଛନ୍ତି ସନ୍ତାସବାଦ ବିକାଶ ଓ ସମୃଦ୍ଧି ପଥରେ ସବୁଠୁ ବଡ ଅନ୍ତରାୟ ହୋଇପଡିଛି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେହି ସବ୍ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀରେ ଆଶ୍ରୟ ନେଇଥିବା ବନ୍ୟା ପ୍ରପୀଡିତଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି

ଆନ୍ଧ୍ରପ୍ରଦେଶର ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ ଶ୍ରୀକାକୁଲମ୍ ଜିଲ୍ଲାରେ ଅନେକ କ୍ଷୟକ୍ଷତି ଘଟିଛି ରାସ୍ତା ଯୋଗାଯୋଗ ବିଦ୍ୟୁତ ଏବଂ ଟେଲି ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନଚନ୍ଦ୍ରବାବୁ ନାଇଡୁ ତିତ୍ଲୀ ପ୍ରଭାବିତ ଅଞ୍ଚଳର ଆକାଶମାର୍ଗରୁ ନିରୀକ୍ଷଣ କରିଛନ୍ତି ଏନଡିଆରଏଫ ପକ୍ଷର୍ତ ରିଲିଫ ପରିଚାଳନା କରାଯାଉଛି ପିଏମ ସାଇକ୍ଲୋନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡ଼ୁ ଏବଂ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହିତ ବାତ୍ୟା ପରବର୍ତ୍ତୀ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି କେନ୍ଦ୍ର ସରକାର ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇଦେବ ବୋଲି ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି ପ୍ରଭୁ ଇନକ୍ୱାରୀ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ତ୍ରିଚି ବିମାନବନ୍ଦରରୁ ଦୂବାଇ ଅଭିମ୍ରଖେ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଟେକ୍ ଅଫ୍ ସମୟରେ ସେଥିରେ ଘଟିଥିବା ଅସ୍ତ୍ରବିଧାର ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବିମାନଟି ଆଜି ସକାଳୁ ମୁମ୍ଭାଇରେ ଜର୍ତ୍ତରୀକାଳୀନ ଅବତରଣ କରିଥିଲା ମନ୍ତ୍ରୀ କହିଛନ୍ତି ସରକାରଙ୍କ ପାଇଁ ଯାତ୍ରୀମାନଙ୍କ ସୁରକ୍ଷା ସବୁଠୁ ଗୁରୁତ୍ୱପୂର୍ଣ୍ଣ

ଏହା ସତ୍ତେ ବିମାନଟି ଦୁବାଇ ଅଭିମୁଖେ ଯାତ୍ରା କରିଥିଲା ତ୍ରିଚି ବିମାନବନ୍ଦର କର୍ମଚାରୀମାନେ ବିମାନ ଚକ କାନ୍ଥରେ ବାଜିଥିବା ବିଷୟ ବିମାନ କର୍ମଚାରୀମାନଙ୍କୁ ଜଣାଇବା ପରେ ସେମାନେ ମୁମ୍ୟାଇରେ ଅବତରଣ କରିଥିଲେ ଏହି ଘଟଣାରେ କାହାର କୌଣସି କ୍ଷତି ହୋଇନାହିଁ ଯାତ୍ରୀମାନଙ୍କୁ ଦୁବାଇ ପଠାଇବା ପାଇଁ କୋଚିରୁ ଏକ ବିମାନ ପଠାଯାଇଥିଲା ଶ୍ରୀ ପ୍ରଭୁ କହିଛନ୍ତି ପ୍ରାରମ୍ଭିକ ତଦନ୍ତ ପାଇଁ ବିଜିସିଏ ଅଫିସରମାନେ ଘଟଣା ସ୍ଥଳରେ ପହଞ୍ଚଥିଲେ

ଏଚସି ଦିଲ୍ଲୀ ସରକୁଲାର ଦିଲ୍ଲୀର କିଟିବି ହସ୍ପିଟାଲରେ ରାଜ୍ୟବାସୀଙ୍କୁ ଅଣ ରାଜ୍ୟ ରୋଗୀ ତୁଳନାରେ ଅଗ୍ରାଧିକାର ଭିଭିରେ ଚିକିତ୍ସା ସେବା ଯୋଗାଇଦେବା ସମ୍ପର୍କୀତ ଦିଲ୍ଲୀ ସରକାରଙ୍କ ନିର୍ଦ୍ଦେଶକୁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ରଦ୍ଦ କରିଦେଇଛନ୍ତି

ବିଚାରପତି ମଦନ ବି ଲୋକ୍ରର ଏବଂ ଦୀପକ ଗ୍ରପ୍ତାଙ୍କ ନେଇ ଗଠିତ ଖଣ୍ଡପୀଠ ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ନୋଟିସ ଜାରି କରିବା ସହ ଛ' ସପ୍ତାହ ମଧ୍ୟରେ ଉତ୍ତର ରଖିବାକୁ କହିଛନ୍ତି ଏହି ମାମଲାରେ କଲିକତା ଉଚ୍ଚ ନ୍ୟାୟାଳୟ ଚଳିତମାସ ଦଶ ତାରିଖରେ ପଶ୍ଚିମବଙ୍ଗ ସରକାରଙ୍କ ଏହି ନିଷ୍ପଭିରେ ହସ୍ତକ୍ଷେପ କରିବାକୁ ମନା କରିଦେଇଥିଲେ

ଚଳିତବର୍ଷର ବାର୍ତ୍ତା ରହିଛି ଜୀବନ ପାଇଁ ପୋଷକ